କେରଳ ରେନ୍ ବନ୍ୟା ବିଧ୍ୱସ୍ତ କେରଳ ରାଜ୍ୟରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି

ଏନ୍ଡିଆର୍ଏଫ୍ ମହାନିର୍ଦ୍ଦେଶକ ସଞ୍ଜୟ କୁମାର କହିଛନ୍ତି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଜୋର୍ସୋରରେ ଚାଲିଛି ରାଜ୍ୟର ବଡ଼ବଡ଼ ନଦୀଗୁଡ଼ିକରେ ଜଳପତନ କମିଛି ବନ୍ୟା ପ୍ଲାବିତ ଅନେକ ଅଞ୍ଚଳରେ ମଧ୍ୟ ପାଣି କମିଗଲାଣି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ କହିଛନ୍ତି ବର୍ଭମାନ ଶେଷ ପର୍ଯ୍ୟାୟ ଉଦ୍ଧାର କାର୍ଯ୍ୟ ଚାଲିଛି

କୋଚି ନୌବାହିନୀ ଘାଟିରୁ ଆଜିଠାରୁ ବ୍ୟବସାୟିକ ବିମାନ ଚଳାଚଳ ଆରମ୍ଭ ହେବ ଏଥିପାଇଁ ସବୁ ବ୍ୟବସ୍ଥା କରାଯାଇଥିବା ରାଜ୍ୟ ସରକାର କହିଛନ୍ତି ଥିରୁବନନ୍ତପୁରମ୍ ଓ ଏର୍ଣ୍ଣାକୁଲମ୍ରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ କୋଲକାତାକୁ ଚଳାଚଳ କରିବ ଆଜି ସନ୍ଧ୍ୟା ସୁଦ୍ଧା ସବୁ ପଥରେ ଟ୍ରେନ୍ ଚଳାଚଳ ପୁନଃ ସ୍ଥାପନ ହେବ

ଜାହାଜଟି ଆଜି କୋଚି ବନ୍ଦରରେ ପହଞ୍ଚିଯିବାର ଆଶା କରାଯାଉଛି

ଜେଟଲୀ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ୟୁପିଏ ସରକାରଙ୍କ ନୀତିଗୁଡ଼ିକ ଦ୍ୱାରା ଦେଶରେ ଅଣୁ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ମାନ୍ଦାବସ୍ଥା ସୃଷ୍ଟି ହୋଇଛି ଫେସ୍ବୁକ୍ ଜରିଆରେ ଶ୍ରୀ ଜେଟଲୀ କହିଛନ୍ତି ୟୁପିଏ ଶାସନ କାଳରେ ଆର୍ଥିକ ଶୃଙ୍ଖଳା ସହ ସାଲିସ୍ କରାଯାଇଛି ଏବଂ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ମନଇଚ୍ଛା ରଣ ପ୍ରଦାନ ଅନୁମତି ଯୋଗୁଁ ବ୍ୟାଙ୍କ୍ଗୁଡ଼ିକ ଦେବାଳିଆ ପରିସ୍ଥିତି ଭିତରେ ଗତି କରୁଛନ୍ତି

ରିଭ୍ ଜାପାନିଜ୍ ମିନିଷ୍ଟର ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଇସୁନୋରି ଓନୋଡେରା ଆଜି ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଆପୋଷ ସ୍ୱାର୍ଥ ବିଜଡ଼ିତ ଦ୍ୱିପକ୍ଷୀୟ ଓ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ଭାରତକୁ ଦୁଇଦିନିଆ ଗସ୍ତରେ ଆସି ଶ୍ରୀ ଓନୋଡେରା ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଚନ୍ତି ଦୁଇ ଦେଶ ମଧ୍ୟରେ ସାମରିକ ସହଯୋଗ ସମ୍ପର୍କକୁ ଆହୁରି ମଜଭୁତ କରିବା ପାଇଁ ସେ ଭାରତ ଆସିଥିବା ଜଣାପଡ଼ିଛି ଖବରରୁ ଜଣାପଡ଼ିଛି ଯେ ଶ୍ରୀମତୀ ସୀତାରମଣ ଏବଂ ଶ୍ରୀ ଓନୋଡେରା କୋରିଆ ଉପମହାଦେଶରେ ପରିସ୍ଥିତି ଉପରେ ତର୍ଜମା କରିବେ ଏବଂ ଚୀନ୍ ନିଜର ଆଧିପତ୍ୟ ବୃଦ୍ଧି କରି ଚାଲିଥିବା ଭାରତ ମହାସାଗରରେ ଦ୍ୱିପକ୍ଷୀୟ ସହଯୋଗ ବୃଦ୍ଧି କରିବା ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିବେ ଜାପାନର ସ୍ଥଳ ବାହିନୀ ଓ ଭାରତର ପଦାତିକ ବାହିନୀ ମଧ୍ୟରେ ଚଳିତ ବର୍ଷ ଶେଷ ଆଡ଼କୁ ହେବାକୁ ଥିବା ପ୍ରସ୍ତାବିତ ମିଳିତ ସମରାଭ୍ୟାସ ସଂକ୍ରାନ୍ତରେ ମଧ୍ୟ ଉଭୟ ନେତା ଆଲୋଚନା କରିବାର ଆଶା କରାଯାଉଛି

ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ନରେନ୍ଦ୍ର ମୋଦି ଆପ୍ ଏବଂ ମାଇଗଭ୍ଓପନ୍ ଫୋରମ୍ କରିଆରେ ଲୋକମାନେ ସେମାନଙ୍କର ମନକଥା ଓ ଭାବନା ଜଣାଇପାରିବେ

ବାଜପେୟୀ ଅଲ୍ ପାର୍ଟି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ପାଇଁ ଆଜି ନୂଆଦିଲ୍ଲୀରେ ଏକ ସର୍ବଦଳୀୟ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ ବିଭିନ୍ନ ରାଜନୈତିକ ଦଳର ନେତାଗଣ ଓ ବିଶିଷ୍ଟ ନାଗରିକମାନେ ଏହି ପ୍ରାର୍ଥନା ସଭାରେ ଅଂଶଗ୍ରହଣ କରିବେ

ଲକ୍ଷ୍ନୌ ପ୍ରାର୍ଥନା ସଭାରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିହ ଉଉରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସ୍ୱର୍ଗତ ବାଜପେୟୀଙ୍କ ସମ୍ପର୍କୀୟମାନେ ଅଂଶଗ୍ରହଣ କରିବେ

ଗତକାଲି ଉତ୍ତରାଖଣ୍ଡର ହରିଦ୍ୱାରଠାରେ ଗଙ୍ଗାନଦୀରେ ତାଙ୍କର ଅସ୍ତିବିସର୍ଜନ କରାଯାଇଛି ୟୁଏଇ ସଂଯୁକ୍ତ ଆରବ ଏମିରେଟସ୍ କାଶ୍ୱୀରର ଦ୍ୱିତୀୟ ଆଇଏସ୍ ସନ୍ତାସବାଦୀ ଇରଫାନ୍ ଅହମ୍ମଦ ଜର୍ଗରକୁ ହସ୍ତାନ୍ତର କରିଛି ଗତବର୍ଷ ଗଶ୍ଚେରବଲ ଅଞ୍ଚଳର ଆଝାର୍ ଉଲ୍ ଇସ୍ଲାମ୍କୁ ସଂଯୁକ୍ତ ଆରବ ଏମିରେଟସ୍ ହସ୍ତାନ୍ତର କରିଥିଲା ବେଆଇନ୍ ଘୋଷିତ ଆଇଏସ୍ ସନ୍ତ୍ରାସବାଦୀ ଗୋଷ୍ଠୀର ଏମାନେ ସମର୍ଥକ ଥିଲେ

ଦୁବାଇରେ ଭାରତୀୟ ବାଣିଜ୍ୟ ଦୂତାବାସ ପକ୍ଷରୁ ବାରମ୍ଭାର ଚାପ ଯୋଗୁଁ ଶ୍ରୀନଗରର ଚଟାବଲ ନିବାସୀ ଇଞ୍ଜିନିୟର ଇରଫାନ୍ ଅହମ୍ମଦ ଜର୍ଗରକୁ ଦୁବାଇ ହସ୍ତାନ୍ତର କରିଥିଲା ପାକ୍ ପିଏମ୍ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କହିଛନ୍ତି କଥାବାର୍ଭା ବିନା ଶାନ୍ତି ସ୍ଥାପନା ସମ୍ଭବ ନୁହେଁ ଏଣୁ ସମ୍ପର୍କ ସ୍ପଭାବିକ କରିବା ପାଇଁ ତାଙ୍କ ଦେଶ ସବୁ ପଡ଼ୋଶୀ ରାଷ୍ଟ୍ରଗଡ଼ିକ ସହ କଥାବାର୍ତ୍ତା କରିବ

ବିହାର ଏକ୍ନପେଲ୍ଡ୍ ବିହାରରେ କନତାଦଳ ୟୁନାଇଟେଡ୍ର ରାଜ୍ୟ ସାଧାରଣ ସମ୍ପାଦକ ରାଜୀବ୍ ରାଓ୍ୱତ୍ଙ୍କୁ ମୁଜାଫରପୁର୍ ବାଳିକା ଗୃହ ଦୁଷ୍କର୍ମ ଘଟଣାରେ ସମ୍ପୃପକ୍ତି ଅଭିଯୋଗରେ ବହିଷ୍କୃତ କରାଯାଇଛି

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ୍ ଠାକୁରଙ୍କ କଲ୍ ରେକର୍ଡ଼ ଆଧାରରେ କେତେକ ରାଜନେତା ଏବଂ ଆଇଏଏସ୍ ଅଧିକାରୀଙ୍କୁ ସିବିଆଇ ପକ୍ଷରୁ ଜେରା କରାଯାଉଛି ପୂର୍ବତନ ସାମାଜ କଲ୍ୟାଣ ବିଭାଗର ମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ସିବିଆଇ ପକ୍ଷରୁ ଜେରା କରାଯିବ ବ୍ରଜେଶ୍ ଠାକୁରଙ୍କ ଘରୁ ଅନୁସନ୍ଧାନକାରୀ ସଂସ୍ଥା ମଧ୍ୟ କେତେକ ଆପଭିଜନକ ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଏସିଆଡ୍ ଇଣ୍ଡୋନେସିଆରେ ଚାଲିଥିବା ଅଷ୍ଟଦଶ ଏସିୟ କ୍ରୀଡ଼ା ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତ ଗତକାଲି ଗୋଟିଏ ସ୍ପର୍ଣ୍ଣ ଓ ଗୋଟିଏ ବୋଞ୍ଜ ପଦକ ଜିତିବା ପରେ ଭାରତୀୟ କୁଞ୍ଜି ପ୍ରତିଯୋଗି ଓ ବନ୍ଧୁକଚାଳନାକାରୀମାନେ ଆଜି ଦ୍ୱିତୀୟ ଦିନରେ ଅଧିକ ପଦକ ଜିତିବାର ଆଶା କରାଯାଉଛି

ମହିଳା ଟ୍ରାପ୍ ଇଭେଣ୍ଟରେ ଶ୍ରେୟସି ସିଂହ ଓ ସୀମା ତୋମର ମଇଦାନକୁ ଓହ୍ଲାଉଥିବା ବେଳେ ମାନବଜିତ ସିଂହ ସାନ୍ଧୁ ଓ ଲକ୍ଷ୍ୟ ପୁରୁଷ ବିଭାଗରେ ପ୍ରତିଦ୍ୱନ୍ଦୀତା କରିବେ ବ୍ୟାଡ୍ମିଷ୍ଟନ୍ରେ ଭାରତ ଓ ପୁରୁଷ ଓ ମହିଳା ଟିମ୍ ଆଜି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ଗୁଡ଼ିକ ଖେଳିବେ କିଦାୟି ଶ୍ରୀକାନ୍ତଙ୍କ ନେତୃତ୍ୱାଧୀନ ପୁରୁଷ ଟିମ୍ ଇଣ୍ଡୋନେସିଆକୁ ଭେଟ୍ରଥିଲା ବେଳେ ପିଭି ସିନ୍ଧଙ୍କ ମହିଳା ଟିମ୍ ଜାପାନ୍କୁ ଭେଟିବ ଭାରତୀୟ ପୁରୁଷ ହକି ଟିମ୍ ଆଜି ଗ୍ରପ୍ ଏ ରେ ପ୍ରଥମ ମ୍ୟାଚ୍ ଇଣ୍ଡୋନେସିଆ ବିରୁଦ୍ଧରେ ଖେଳିବ

ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ୍ ଟେନିସ୍ ସନ୍ତରଣ ନୌଚାଳନା ଭଲିବଲ୍ ହ୍ୟାଣ୍ଡବଲ୍ ବାସ୍କେଟ୍ ବଲ୍ କବାଡ଼ି ଟାଇକୋଶ୍ଚୁ ଓ ଉସୁ ପ୍ରତିଯୋଗିତାଗୁଡ଼ିକରେ ଭାରତୀୟ କ୍ରୀଡ଼ାବିତ୍ମାନେ ଅଂଶଗ୍ରହଣ କରିବେ